ରାଜ୍ୟରେ ଆଶାଜନକ ଭାବେ ହ୍ରାସ ପାଉଛି କରୋନା ସଂକ୍ରମଣ

କରୋନା କଟକଶା ମଧ୍ଧରେ ବଜେଟ୍ ଅଧିବେଶନ ଅନୁଷ୍ଷିତ ହେଉଥିବାରୁ ସମସ୍ତ ମନ୍ତୀ ବିଧାୟକ ବିଧାନସଭା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା କରାଯାଇଛି

ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ

ଏହି ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ହସିଟାଲ୍ରେ ଭର୍ତି କରାଯାଇଛି